ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ତାଙ୍କର ଭୁଟାନ ପ୍ରତିପକ୍ଷ ଡକ୍ଟର ଲୋତୟ ଶେରିଂଙ୍କ ସହିତ ବିସ୍ତୂତ ଆଲୋଚନା କରିବା ପରେ ଏହି ଘୋଷଣା କରିଛନ୍ତି

ଆଲୋଚନା ପରେ ଏକ ବିବୃଭିରେ ଶ୍ରୀ ମୋଦି କହିଛନ୍ତି ଭୁଟାନ ସହିତ ଦ୍ୱିପକ୍ଷିୟ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଜଳବିଦ୍ୟୁତ୍ ପ୍ରକଳ୍ପ ପ୍ରସଙ୍ଗ ମାଙ୍ଗଦେଚୁ କଳବିଦ୍ୟୁତ୍ ପ୍ରକଳ୍ପର କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପର୍ଣ୍ଣ ହେବ ବୋଲି ଏହି ଅବସରରେ ଶ୍ରୀ ମୋଦି କହିଛନ୍ତି ସେହିଭଳି ଭୁଟାନର ବିକାଶ ଦିଗରେ ଭାରତ ଏକ ବିଶ୍ୱସ୍ତ ବନ୍ଧୁ ଭାବେ ପୂର୍ବ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ମୋଦି ଭୁଟାନର ପ୍ରଧାନମନ୍ତ୍ରୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ଭୁଟାନ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ସୂଷ୍ଟି ହେବାକୁ ଯାଉଛି ଭୁଟାନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଏକ ଗ୍ରାଉଣ୍ଡ ଷ୍ଟେସନ୍ ଖୁବ୍ ଶୀଘ୍ର ପ୍ରତିଷ୍ଠା କରାଯିବ ଏହାଦ୍ୱାରା ଦକ୍ଷିଣ ଏସୀୟ ସାଟେଲାଇଟ୍ ମାଧ୍ୟମରେ ଭୁଟାନ୍ ବିଭିନ୍ନ ସୁବିଧା ପାଇପାରିବ ବୋଲି ଶ୍ରୀ ମୋଦି କହିଛନ୍ତି ଡକ୍ର ଶେରିଂ ଏହି ଅବସରରେ କହିଛନ୍ତି ଯେ ଭୁଟାନର ପ୍ରଧାନମନ୍ତ୍ରୀ ରୂପେ ନିର୍ବାଚିତ ହେବା ପରେ ଶ୍ରୀ ମୋଦି ପ୍ରଥମ ରାଷ୍ଟ୍ର ମୁଖ୍ୟ ଭାବେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ଏହାଛଡ଼ା ତାଙ୍କ ଦେଶର ବିକାଶ ଦିଗରେ ଭାରତ ତାର ସହଯୋଗ ଜାରି ରଖିବ ବୋଲି ସୁନିଶ୍ଚିତ କରିଥିବା ଦୃଷ୍ଟିରୁ ଡକ୍କର ଶେରିଂ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭୂଟାନର ପ୍ରଧାନମନ୍ତ୍ରୀ ଏକ ତିନିଦିନିଆ ଭାରତ ଗସ୍ତରେ ଆସି ଗତକାଲି ନ୍ତ୍ରଆଦିଲ୍ଲୀରେ ପହଞ୍ଚିଚନ୍ତି ଦୂଇ ଦେଶ ମଧ୍ୟରେ କ୍ୱଟନୈତିକ ସମ୍ପର୍କ ସ୍ଥାପନର ସୁବର୍ଣ୍ଣଜୟନ୍ତୀ ପାଳନ ଅବସରରେ ସେ ଭାରତ ଆସିଛନ୍ତି ପୂର୍ବରୁ ଶ୍ରୀ ଶେରିଂଙ୍କୁ ଆଜି ସକାଳେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ସ୍ୱାଗତ ସମ୍ଭର୍ଦ୍ଧନା ଞ୍ଜାପନ କରାଯାଇଥିଲା ପରେ ସେ ରାଜଘାଟ ଯାଇ ଜାତିର ପିତା ମହାତ୍ୱା ଗାନ୍ଧିଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏଲ୍ଏସ୍ ଜେ ଆଣ୍ଡ କେ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ କରାଇବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଆଜି ସୁନିଶ୍ଚିତ କରିଛନ୍ତି ଜାମ୍ମ କାଶ୍ୱୀରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ସମ୍ପର୍କୀତ ଏକ ଆଲୋଚନାରେ ଭାଗ ନେଇ ସେ ଏହା କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ଜାଞ୍ଜୁ କାଶ୍ମୀରରେ ନିର୍ବାଚନ କରାଇବା ଲାଗି କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ତେବେ ସେଠାରେ ବିଧାନସଭା ନିର୍ବାଚନ କେବେ ହେବ ସେ ସମ୍ପର୍କରେ ନିର୍ବାଚନ ଆୟୋଗ ହିଁ ଚଡ଼ାନ୍ତ ନିଷ୍ପଭି ନେବେ ତେବେ ରାଜ୍ୟରେ ଏକ ନିର୍ବାଚିତ ସରକାର ଗଠନ କରିବା ସପକ୍ଷରେ କେନ୍ଦ୍ର ସରକାରଙ୍କ ଇଚ୍ଛା ବୋଲି ଶ୍ରୀ ସିଂହ କହିଛନ୍ତି କ୍ୟାବିନେଟ୍ ଶିଶୁମାନଙ୍କୁ ଯୌନ ନିର୍ଯାତନା ମାମଲାରେ ଅଧିକ କଠୋର ଦଣ୍ଡ ବିଧାନ ପାଇଁ ପୋକ୍ସୋ ଆଇନ୍ର ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି

ସର୍ବାଧିକ ସାତ ଦିନ ମଧ୍ୟରେ କକ୍ଷପଥ ପରିକ୍ରମା କରିବାକୁ ଥିବା ମାନବ ରହିତ ଭାରତୀୟ ମହାକାଶ ଯାନ ଗଗନାୟନ କାର୍ଯ୍ୟକ୍ରମକୁ ମଞ୍ଜୁରୀ ମିଳିଛି ଗଗନାୟନ କାର୍ଯ୍ୟକ୍ରମ ଲାଗି ଆବଶ୍ୟକ ଭିଭିଭୂମି ଯାନର ଉପକରଣ ତଥା ଞ୍ଜାନକୌଶଳର ବିକାଶ କ୍ଷେତ୍ରରେ ମୋଟ୍ ପ୍ରାୟ ଦଶହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି ଏହି କାର୍ଯ୍ୟକ୍ରମରେ ଦୁଇଟି ଯାନ ମାନବ ବିହୀନ ହୋଇଥିବା ବେଳେ ଗୋଟିଏ ଯାନରେ ମହାକାଶଚାରୀ ରହିବେ

ଭାରତୀୟ କେନ୍ଦ୍ରୀୟ ଭେଷଜ ପରିଦେ ସ୍ଥାନରେ ଏହା କାର୍ଯ୍ୟ କରିବେ

ଏହାଦ୍ୱାରା ଉପକୂଳ ଅଞ୍ଚଳରେ ସଂରକ୍ଷଣ ବ୍ୟବସ୍ଥାକୁ ସୁସଂଘତ କରାଯିବା ସହିତ ଅର୍ଥନୈତିକ ଅଭିବୃଦ୍ଧି ବିକାଶ ଦିଗରେ କାର୍ଯ୍ୟ କରାଯାଇ ପାରିବ ଆର୍ଏସ୍ ଆଡ୍ଜର୍ନ ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି କାବେରୀ ନଦୀ ବିବାଦ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀଦଳ ସଦସ୍ୟମାନେ ହୋହଲ୍ଲା କରିବାରୁ ରାଜ୍ୟସଭାକୁ ସାରାଦିନ ପାଇଁ ମୁଲତବୀ ରଖାଯାଇଛି ଅନ୍ୟପକ୍ଷରେ ଲୋକସଭାକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ରାଜ୍ୟସଭାରେ କାର୍ଯ୍ୟଧାରା ଆରମ୍ଭ ହେବାମାତ୍ରକେ ପ୍ରବଳ ହଟ୍ଟଗୋଳ ହେବାରୁ ଅଧ୍ୟକ୍ଷ ଏମ୍ ଭେଙ୍କୟାନାଇଡୁ ଅନ୍ସ କେଇମିନିଟ୍ ପରେ ସଭାକାର୍ଯ୍ୟକୁ ମୁଲତବୀ ଘୋଷଣା କରିଥିଲେ ନିଜନିଜର ଦାବି ସପକ୍ଷରେ ଏଆଇଏଡ଼ିଏମ୍କେ ଡିଏମ୍କେ ଓ ଟିଡିପିର ସଦସ୍ୟମାନେ ସ୍କୋଗାନ୍ ଦେଇ ହୋହଲ୍ଲା କରିବାରୁ ସଂସଦୀୟ ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ୍ କହିଥିଲେ ଯେ ଶୀତକାଳୀନ ଅଧିବେଶନ ଶେଷ ହେବାକୁ ଆଉ ମାତ୍ର ସପ୍ତାହେ ବାକିଥିଲାବେଳେ ସଭାକାର୍ଯ୍ୟ ପରିଚାଳନା ପାଇଁ ସରକାରଙ୍କ ସହ ସବୁ ସଦସ୍ୟମାନେ ସହଯୋଗ କରିବା ଉଚିତ କାବେରୀ ନଦୀ ବିବାଦ ସମେତ ସବୁ ପ୍ରସଙ୍ଗ ଉପରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ଅନ୍ୟପକ୍ଷରେ ଅଧ୍ୟକ୍ଷ ଶ୍ରୀ ନାଇଡୁ କହିଥିଲେ ସଦସ୍ୟମାନେ ବାରମ୍ଭାର ବିଶ୍ୱଙ୍ଖଳା କରୁଥିବାରୁ ସଭାକାର୍ଯ୍ୟ ପରିଚାଳନା ପାଇଁ ତାଙ୍କର ଆଉ ଧୈର୍ଯ୍ୟ ନାହିଁ ତେଣୁ ସଭାକାର୍ଯ୍ୟକୁ ଆକ୍ଟି ସାରା ଦିନ ପାଇଁ ସେ ମୁଲତବୀ ରଖିଥିଲେ ଲୋକସଭାରେ ମଧ୍ୟ ରାଫେଲ୍ ଯୁଦ୍ଧବିମାନ ଚୁକ୍ତି ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ହଟଗୋଳ ହୋଇଥିବା ପରିଲକ୍ଷିତ ହୋଇଛି

ଆକି ମୁମ୍ୟାଇଠାରେ ସଭାବ ଉତ୍ସବର ଉଦ୍ଘାଟନ କରି ରାଷ୍ଟ୍ରପତି ଏହା କହିଛନ୍ତି ସେ କହିଛନ୍ତି ଯେ ଯୋଗର ଅନ୍ୟ ନାମ ହେଉଛି ଲୋକଙ୍କ ଯୋଡ଼ିବା ଏବଂ ସାରା ବିଶ୍ୱରେ ସଂପର୍କର ସଂସ୍କୃତି ଗଢ଼ିବା ଯୋଗଶିକ୍ଷାକୁ ଆହୁରି ପ୍ରସାରିତ କରିବା ପାଇଁ ଯୋଗଗୁରୁମାନଙ୍କୁ ଅଧିକ ପ୍ରଶିକ୍ଷଣର ଆବଶ୍ୟକତା ରହିଥିବା ସେ କହିଛନ୍ତି କ୍ୟୁବାର ରାଷ୍ଟପତି ତଥା ପ୍ରଥମ ମହିଳାଙ୍କ ସହିତ ବାର୍ତ୍ତାଳାପ ସମୟରେ ସେ ମଧ୍ୟ ପ୍ରତିଦିନ ଯୋଗାଭ୍ୟାସ କରିବା ସମ୍ପର୍କରେ କହିଛନ୍ତି ବୋଲି ଶ୍ରୀ କୋବିନ୍ଦ ଏହି ଅବସରରେ ପ୍ରକାଶ କରିଥିଲେ ଏହାଛଡ଼ା ଯୋଗକ୍ତ ମାନବ ସଭ୍ୟତାକୁ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଭାବେ କ୍ୟୁବା ରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି ବୋଲି ଶ୍ରୀ କୋବିନ୍ଦ କହିଛନ୍ତି ଏହି ସମାରୋହରେ ମହାରାଷ୍ଟ ରାଜ୍ୟପାଳ ସି ବିଦ୍ୟାସାଗର ରାଓ ମ୍ରଖ୍ୟମନ୍ତ୍ରୀ ଦେବେନ୍ଦ ଫଡ଼ନାବିସ୍ କେନ୍ଦ୍ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ ଏବଂ ଅନ୍ୟାନ୍ୟ ଯୋଗଗୁରୁମାନେ ଉପସ୍ଥିତ ଥିଲେ ସିସିଇଏ କେନ୍ଦ ସରକାର ସାତଟି କେନ୍ଦୀୟ ରାଷ୍ଟ୍ରୀୟ ଉଦ୍ୟୋଗକୁ ଷ୍ଟକ୍ ଏକୁଚେଞ୍ଜରେ ତାଲିକାଭ୍ରକ୍ତ କରିବା ସମ୍ପର୍କୀତ ଏକ ପ୍ରସ୍ତାବକୁ ମଞ୍ଜରୀ ପ୍ରଦାନ କରିଛନ୍ତି

ସେ କହିଛନ୍ତି ରାଷ୍ଟ୍ରୀୟ ଉଦ୍ୟୋଗଗୁଡ଼ିକୁ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରାଯିବା ଦ୍ୱାରା ସେମାନେ ନିଙ୍କର ମୂଲ୍ୟ ପ୍ରକାଶ କରିପାରିବେ ଏବଂ ପୁଞ୍ଜି ନିବେଶକାରୀମାନେ ମଧ୍ୟ ଉତ୍ସାହିତ ହେବେ

ପିଏମ୍ ବାରାଣସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଉତ୍ତରପ୍ରଦେଶର ବାରାଣାସୀ ଏବଂ ଘାକ୍ରିପୁର ଗସ୍ତ କରିବେ ତାଙ୍କର ଏହି ଗସ୍ତ ଅବସରରେ ସେ ବାରାଣାସୀ ସ୍ଥିତ ଆନ୍ତର୍କାତିକ ଧାନ ଗବେଷଣା ସଂସ୍ଥାର ଦକ୍ଷିଣ ଏସିଆ ଆଞ୍ଚଳିକ କେନ୍ଦ୍ର କ୍ୟାମ୍ପସ୍କୁ ଲୋକାର୍ପଣ କରିବେ ଏ ସମ୍ପର୍କରେ ସରକାରୀ ଭାବେ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ଦକ୍ଷିଣ ଏସିଆ ଏବଂ ସାର୍କ ଅଞ୍ଚଳ ଲାଗି ଧାନ ଗବେଷଣା ଓ ତାଲିମ୍ କ୍ଷେତ୍ରରେ ଏହି କେନ୍ଦ୍ର ଏକ ହବ୍ ଭାବେ କାର୍ଯ୍ୟ କରିବ ପୂର୍ବ ଭାରତର ଏହି ପ୍ରଥମ ଆନ୍ତର୍ଜାତିକ କେନ୍ଦ୍ର ଧାନ ଉତ୍ପାଦନ ବୃଦ୍ଧି କରିବାରେ ସହାୟକ ହେବ ସେହିଭଳି ବାରାଶାସୀର ଦିନ୍ଦୟାଲ୍ ହସ୍ତକଳା ସଙ୍କୁଲ୍ଠାରେ ଅନୁଷ୍ଠିତ ହେବାକୁ ଥିବା 'ଏକ କିଲ୍ଲା ଏକ ଦ୍ରବ୍ୟ' ଆଞ୍ଚଳିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ ରାଜ୍ୟର ଛୋଟ ଛୋଟ ସହର ଏବଂ ଜିଲ୍ଲାଗୁଡ଼ିକରେ ସ୍ଥାନୀୟ ଜନସାଧାରଣଙ୍କ ଦକ୍ଷତା ବିକାଶ ଏବଂ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିଭିନ୍ନ ଦ୍ରବ୍ୟ ହସ୍ତଶିଳ୍ପ ଆଦିର ଚାହିଦା ବୃଦ୍ଧି କରିବା ଦିଗରେ ସହାୟତା କରିବା ହେଉଛି ଏହି ସମ୍ମିଳନୀର ଲକ୍ଷ୍ୟ ବିଭିନ୍ନ ହସ୍ତଶିଳ୍ପ ଖାଦ୍ୟପ୍ରକ୍ରିୟା କରଣ କାରପେଟ୍ ବୟନଶିଳ୍ପ ଚମଡ଼ା ସାମଗ୍ରୀ ଇଞ୍ଜିନିୟରିଂ ସାମଗ୍ରୀ ଆଦିର ବିପଣନ ଏହି ଯୋକ୍ତନା ମାଧ୍ୟମରେ ସଫଳତାର ସହ କରାଯାଇ ପାରିବ ଏହାଦ୍ୱାରା ବୈଦେଶିକ ମୁଦ୍ରା ବିନିମୟ ଅଧିକ ହେବା ସହ ସ୍ଥାନୀୟ ଲୋକଙ୍କୁ ରୋଜଗାରର ସୁବିଧା ମଧ୍ୟ ମିଳିପାରିବ ଏହାଛଡ଼ା ଘାକ୍ଟିପୁରଠାରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବା ସହ ମହାରାଜା ସୁହେଲ୍ ଦେବଙ୍କ ସ୍କୁତି ଉଦ୍ଦେଶ୍ୟରେ ଏକ ଡାକ ଟିକଟ୍ ଉନ୍ଜୋଚନ କରିବେ